ଆଜି ବିଭିନୁ ଦଳର ରଣନୀତି ପ୍ରସ୍ତୁତ ପାଇଁ ବିଧାୟକ ଦଳ ବୈଠକ ବସିବ

ଟିକାକରଣ ରାକ୍ୟରେ କୋଭିଡ୍ ଟିକାକରଣ ଜାରି ରହିଛି

ପ୍ରାକୃତିକ ରଙ୍ଗରେ ଦଉମହାପାତ୍ର ସେବକ ଶ୍ରୀଜୀଉଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ